ପିଏମ୍ ଆତ୍ମନିର୍ଭର ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଆତ୍ମନିର୍ଭର ଭାରତ ଅଭିଯାନ ଗରିବ କୃଷକ ଶ୍ରମିକ ଓ ମଧ୍ୟବିଭ ବର୍ଗର ଭବିଷ୍ୟତ ଗଠନର ମାଧ୍ୟମ ହେବ ବିଜେପି ସାଂସଦମାନଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି ମୌଳିକ ଡ଼ାଞ୍ଚା କ୍ଷେତ୍ରରେ ଅଣାଯାଉଥିବା ବିପୁବାତ୍ମକ ପରିବର୍ଭନ ଲୋକମାନଙ୍କ ଜୀବନଶୈଳୀକୁ ସହଜ କରିବ ସେ କହିଛନ୍ତି ଆନ୍ତର୍କାତିକ ସ୍ତରରେ ଭାରତର ସମ୍ମାନ ବୃଦ୍ଧି ପାଉଥିବାରୁ ପ୍ରତ୍ୟେକ ଭାରତୀୟ ଏଥିପାଇଁ ଗର୍ବ ଅନୁଭବ କରିବା ଉଚିତ ସେ କହିଛନ୍ତି ଆମର ରାଜନୀତିରେ ଦେଶର କଲ୍ୟାଣ ଶୀର୍ଷରେ ରହିଛି ପ୍ରଧାନମନ୍ତ୍ରୀ କହିଛନ୍ତି ସମଗ୍ର ଦେଶ ଆତ୍ମ ନିର୍ଭର ଭାରତ ବିଷୟରେ ଅବଗତ ଅଛି

ନମୋ ଆପ୍ ମାଧ୍ୟମରେ ସାଧାରଣ ଲୋକଙ୍କ ସହ ଯୋଗାଯୋଗ ସ୍ଥାପନ କରିବାକୁ ପ୍ରଧାନମନ୍ତ୍ରୀ ପାର୍ଟି ସାଂସଦମାନଙ୍କୁ କହିଛନ୍ତି ଗତ କିଛି ବର୍ଷ ମଧ୍ୟରେ ସରକାର ଲୋକମାନଙ୍କ ଜୀବନ ଶୈଳୀରେ ଉନ୍ନତି ଆଶିପାରି ଥିବାର ପ୍ରଧାନମନ୍ତ୍ରୀ କହିଛନ୍ତି ଏଥିପାଇଁ ବୈଷୟିକଜ୍ଞାନର ବ୍ୟାପକ ବ୍ୟବହାର କରାଯାଇଛି ଡିକିଟାଲ୍ ନେଣଦେଶରେ ଭାରତ ନୂଆ ରେକର୍ଡ ସୃଷ୍ଟି କରିଛି ସେ କହିଛନ୍ତି ନୂଆ ବୈଷୟିକଜ୍ଞାନ ଯୋଗୁଁ ଗରିବ ଲୋକମାନେ ସେମାନଙ୍କର ବ୍ୟାଙ୍କ୍ରୁ ସିଧା ଅର୍ଥ ପାଇପାରୁଛନ୍ତି

ପ୍ରତିଦିନ ଅଧିକରୁ ଅଧିକ ସଂଖ୍ୟାରେ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରତିଷେଧକ ଦିଆଯାଉଛି

ଆସନ୍ତାକାଲିର ବୈଠକକୁ ବାତିଲ କରାଯାଇଛି

ଗଭ୍ ସୋସିଆଲ ମିଡିଆ ଇଲେକ୍ରୋନିକ୍ ଓ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ସାମାଜିକ ଗଣମାଧ୍ୟମ ଗୁଡ଼ିକ ଦେଶର ନିୟମ ଭଙ୍ଗ କରି ମିଥ୍ୟା ଖବର ପ୍ରଚାର କଲେ କିମ୍ବା ଦେଶରେ ହିଂସାକାଶ୍ଡକୁ ଉସ୍କାଇବା ଭଳି ଖବର ପ୍ରସାରଣ କଲେ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଟ୍ୱିଟର ଫେସ୍ବୁକ୍ ହ୍ୱାଟ୍ୱଆପ୍ ଓ ଲିଙ୍କ୍ଡଇନ୍ ଭଳି ସାମାଜିକ ଗଣମାଧ୍ୟମ ଗୁଡ଼ିକର ନାମ ଉଲ୍ଲେଖ କରି ମନ୍ତ୍ରୀ କହିଛନ୍ତି ଏହି ସାମାଜିକ ଗଣମାଧ୍ୟମ ଗୁଡ଼ିକୁ ଲକ୍ଷଲକ୍ଷ ଲୋକ ବ୍ୟବହାର କରୁଛନ୍ତି ସେମାନେ ସେମାନଙ୍କ ବ୍ୟବସାୟ ମାଧ୍ୟମରେ ଅର୍ଥ ଉପାର୍ଜନ କରିବାରେ କୌଣସି ଅସୁବିଧା ନାହିଁ କିନ୍ତୁ ଏହି ସାମାଜିକ ଗଣମାଧ୍ୟମ ଗୁଡ଼ିକୁ ଦେଶର ସାୟିଧାନିକ ନିୟମର ଲଙ୍ଘନ କରିବାକୁ ଦିଆଯିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି

ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଶ୍ରୀ ଗୋଏଲ କହିଛନ୍ତି ରେଳବାଇ ଯାତ୍ରୀମାନଙ୍କର ସୁରକ୍ଷା ବୃଦ୍ଧି ଲାଗି ଅତ୍ୟାଧୁନିକ ଜ୍ଞାନକୌଶଳଯୁକ୍ତ ସ୍ୱରକ୍ଷା ଯନ୍ତ୍ରପାତିଗୁଡ଼ିକୁ ଲଗାଉଛି ସେ କହିଛନ୍ତି ବର୍ତ୍ତମାନର ସରକାର ରେଳବାଇକୁ ସ୍ୱତନ୍ତ୍ର ଗୁରୁତ୍ୱ ଦେଉଛନ୍ତି ସେ କହିଛନ୍ତି ରେଳ ମୌଳିକ ଢ଼ାଞ୍ଚାର ବିକାଶ ଦ୍ୱାରା ଦେଶର ବିକାଶ ଘଟିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଦୃଢ଼ ବିଶ୍ୱାସ ରହିଛି

ସେ କହିଛନ୍ତି କ୍ଷୁଦ୍ର ଛୋଟ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ଏହି କ୍ଷେତ୍ରର ବିକାଶ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛି ତା'ଛଡା କେନ୍ଦ୍ର ସରକାର ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ କ୍ଷୁଦ୍ର ଛୋଟ ଓ ମଧ୍ୟମ ଉଦ୍ୟୋଗ ଗୁଡ଼ିକୁ ସହାୟତା କରିବା ଲାଗି ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି କୋବିଡ୍ ନାଇଷ୍ଟିନ୍ ସଂକ୍ରମଣ ସମୟରେ କେନ୍ଦ୍ର ସରକାର ଏହି କ୍ଷେତ୍ରକୁ ସହାୟତା କରିବା ଉଦ୍ଦେଶ୍ୟରେ ଅନେକ ପଦକ୍ଷେପ ନେଇଥିବାର ମନ୍ତ୍ରୀ ଜଣାଇଛନ୍ତି ଇଣ୍ଡୋ ଚୀନ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ପୂର୍ବ ଲଦାଖର ପ୍ୟାଙ୍ଗଙ୍ଗ୍ ହ୍ରଦର ଉତ୍ତର ଓ ଦକ୍ଷିଣ ତଟରୁ ସୈନ୍ୟ ଅପସାରଣ ପାଇଁ ଭାରତ ଓ ଚୀନ ଏକମତ ହୋଇଛନ୍ତି ରାଜ୍ୟସଭାରେ ଗତକାଲି ଏ ସଂକ୍ରାନ୍ତରେ ଏକ ବିବୃତି ଦେଇ ଶ୍ରୀ ସିଂ କହିଛନ୍ତି ଚୀନ ସହ କଥାବାର୍ତ୍ତା ଓ ବୁଝାମଣା ପାଇଁ ଉଚ୍ଚସ୍ତରରେ ନିଷ୍ପତ୍ତି ନିଆଯାଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ଏହାର ଗୋଟିଏ ଇଞ୍ଚ ଅଞ୍ଚଳ ଛାଡ଼ିବ ନାହିଁ ବୋଲି ସଂକଳ୍ପବଦ୍ଧ ଥିବାର ଶୀ ସିଂ ଜଣାଇଛନ୍ତି ସେ କହିଛନ୍ତି କଥାବାର୍ତ୍ତା ସମୟରେ ଭାରତର ସଂକଳ୍ପବଦ୍ଧତା ଓ ଆଭିମୁଖ୍ୟ ଫଳପ୍ରଦ ହୋଇଛି ରାଜିନାମା ବିଷୟରେ ପୁଙ୍ଗାନୁପୁଙ୍ଗ ସ୍କଚନା ଦେଇ ଶ୍ରୀ ସିଂ କହିଛନ୍ତି ଉଭୟ ପକ୍ଷ ପର୍ଯ୍ୟାୟ ଭିଭିରେ ସେମାନଙ୍କର ସୈନ୍ୟ ଅପସାରଣ କରିବେ

ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି ଦକ୍ଷିଣ ତଟରେ ମଧ୍ୟ ସମାନଧରଣର ଆଭିମୁଖ୍ୟ ଗ୍ରହଣ କରାଯିବ ମନ୍ତ୍ରୀ କହିଛନ୍ତି ଉଭୟ ପକ୍ଷ ମଧ୍ୟରେ ପାରସ୍କରିକ ବୃଝାମଣା ଅନୁସାରେ ଏହି ପଦକ୍ଷେପ ନିଆଯାଇଛି

ସୀମାରେ ପୂର୍ବାବସ୍ଥା ଫେରାଇଅଣାଯିବ ଶୀ ସିଂ କହିଛନ୍ତି ହ୍ରଦର ଉତ୍ତର ତଟରେ ପହରା ସମେତ ସମସ୍ତ ସାମରିକ କାର୍ଯ୍ୟକଳାପକୁ ଅସ୍ଥାୟୀ ଭାବେ ନିଜନିଜ ପକ୍ଷରୁ ବନ୍ଦ ରଖିବାକୁ ଉଭୟ ପକ୍ଷ ଏକମତ ହୋଇଛନ୍ତି ସେ କହିଛନ୍ତି ଉଭୟ ପକ୍ଷ ମଧ୍ୟରେ କୁଟନୈତିକ ସ୍ତରରେ ସହମତି ସୃଷ୍ଟି ଓ ସାମରିକ କଥାବାର୍ତ୍ତା ହେବା ପରେ ପହରା କାର୍ଯ୍ୟ ଆରମ୍ଭ ହେବ ଗତକାଲିଠାରୁ ପ୍ୟାଙ୍ଗଙ୍ଗ୍ ହ୍ରଦର ଉତ୍ତର ଓ ଦକ୍ଷିଣ ତଟରେ ଦ୍ୱିପକ୍ଷୀୟ ରାଜିନାମାଗୁଡ଼ିକୁ କାର୍ଯ୍ୟକାରୀ କରାଯାଇଛି ସେ କହିଛନ୍ତି ଗତବର୍ଷର ବିବାଦ ପୂର୍ବବର୍ତ୍ତୀ ପରିସ୍ଥିତି ଫେରାଇ ଆଣିବା ଏହି ରାଜିନାମାର ମୂଳଲକ୍ଷ୍ୟ ଶ୍ରୀ ସିଂ କହିଛନ୍ତି ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣରେଖାରେ ସୈନ୍ୟ ମୁତୟନ ଓ ପହରା କାର୍ଯ୍ୟକୁ ନେଇ ଏବେ ବି କିଛି ଅମୀମାଂସିତ ପ୍ରସଙ୍ଗ ରହିଛି ଚୀନ ସହ ପରବର୍ତ୍ତୀ ଆଲୋଚନାରେ ଏଗୁଡ଼ିକୁ ଉତ୍ଥାପନ କରାଯିବ ମନ୍ତ୍ରୀ କହିଛନ୍ତି ଯେତେଶୀଘ୍ର ସନ୍ଥବ ସୈନ୍ୟ ଅପସାରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଉଭୟ ପକ୍ଷ ମଧ୍ୟରେ ସହମତି ସୃଷ୍ଟି ହୋଇଛି ଏହାକୁ ଦ୍ୱିପକ୍ଷୀୟ ରାଜିନାମା ଓ ଚୁକ୍ତିଗୁଡ଼ିକ ଅନୁସାରେ କରାଯିବ ଲଦାଖରେ ଅତ୍ୟନ୍ତ ପ୍ରତିକୂଳ ପାଗରେ ସାହସ ଓ ଦୂଢ଼ ମନୋବଳ ସହ କାର୍ଯ୍ୟ କରୁଥିବା ସଶସ୍ତ ବାହିନୀ ଯବାନମାନଙ୍କୁ କୃତଜ୍ଞତା ଜଣାଇବା ପାଇଁ ଶ୍ରୀ ସିଂ ରାଜ୍ୟସଭାର ସଦସ୍ୟମାନଙ୍କୁ ନିବେଦନ କରିଛନ୍ତି ସେ କହିଛନ୍ତି ଦେଶର ବୀର ସୈନିକମାନଙ୍କର ବଳିଦାନକୁ ସର୍ବଦା ମନେରଖାଯିବ ସେମାନଙ୍କର ଏହି ବଳିଦାନ ଆଜି ପ୍ୟାଙ୍ଗଙ୍ଗ ସୋ ହ୍ରଦଠାରେ ସୈନ୍ୟ ଅପସାରଣ ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରିଛି